ସେହିପରି କଳାହାଣ୍ଡି ଇଲେକ୍ଟିଂ ଇଞିନ ୱାର୍କସପ ପାଇଁ ଏକ କୋଟି ଟଙ୍

ଅନ୍ୟପକ୍ଷରେ ବାଘୁଆ ଷେସନ ଫ୍ଲଓଭର ପାଇଁ ବଜେଟ୍ରେ ଘୋଷଣା କରାଯାଇଛି

ଖୁବ୍ଶୀଘ୍ର ଯାଞ୍ କରି ଅବଶିଷ ଚାଷୀଙ୍କୁ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଷା କରାଯାଇଛି

ଏହା ଯୋଗୁଁ ଦୂରଦୂରାନ୍ତକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି

ଆକି ପରିବହନ ନିଗମ କର୍ଭ୍ରପକ୍ଷ ସେମାନଙ୍କ ସହ ଆଲୋଚନା କରିଛନ୍ତି

ବୌଦ୍ଧ ଜିଲା ବଘିଆପଡା ସ୍ଥିତ ସରକାରୀ ପଲିଟେକନିକ ପରିସରରେ ଜିଲାସରୀୟ ବନମହୋସ୍ବ ଆୟୋକିତ ହୋଇଥିଲା

ଜିଲ୍ଲାପାଳ ଆଶିଷ ଠାକ୍ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରିବେଶର ସୁରକ୍ଷା ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଜଶାଇଥିଲେ ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ପ୍ରକୃତିର ଭାରସାମ୍ୟ ରକ୍ଷା କରାଯିବା ଉପରେ ଗୁରୁତ୍ୱପ୍ରଦାନ କରିଥିଲେ

ଅନ୍ୟ ସାତଜଶ ଶ୍ରମିକଙ୍କୁ ଦମକଳ ବାହିନୀ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡ଼ିଛି

ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି

ପାଣିପାଗ ରାଜ୍ୟରେ ଏବେ ମୌସ୍ବମୀ ସକ୍ରିୟ ରହିଛି